ସରକାରୀ ସଂସ୍ଥାଗୁଡ଼ିକ ବେସରକାରୀ ସଂସ୍ଥାଗୁଡ଼ିକ ସହ ହାତ ମିଳାଇ କୋଭିଡ୍ ନାଇଷ୍ଟିନ୍ ପ୍ରତିଶେଧକ ବାହାର କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ଭାରତ ବାୟୋଟେକ୍ ଓ ଜାୟଡସ୍ କ୍ୟାଡିଲା ଭଳି ବେସରକାରୀ ସଂସ୍ଥା ମାନେ କୋଭିଡ୍ ନାଇଷ୍ଟିନ୍ ପ୍ରତିଶେଧକକୁ ମାନବ ଶରୀରରେ ପରୀକ୍ଷା କରିବା ପାଇଁ କେନ୍ଦ୍ରୀୟ ଔଷଧପତ୍ର ମାନଙ୍କ ନିୟନ୍ତ୍ରଣ ସଂଗଠନର ଅନୁମୋଦନ ଲାଭ କରିଛନ୍ତି ଆଇସିଏମ୍ଆର୍ ଓ ଭାରତ ବାୟୋଟେକ୍ କୋଭ୍ୟାକ୍ସିନ୍ ନାମକ କୋଭିଡ୍ ନାଇଷ୍ଟିନ୍ ପ୍ରତିଶେଧକର ବିକାଶ ପାଇଁ ହାତ ମିଳାଇଛନ୍ତି ଏହା ଭାରତରେ ବିକଶିତ ପ୍ରଥମ ପ୍ରତିଷେଧକ ହେବ ଓ ସରକାରଙ୍କର ଏକ ପ୍ରମୁଖ ପ୍ରକଳ୍ପ ରହିଛି ଆଗାମୀ ମାସଗୁଡ଼ିକରେ ଏହି ପ୍ରତିଷେଧକଗୁଡ଼ିକର ସଫଳତା ବିଷୟରେ କାଶିବା ପାଇଁ ଏଗୁଡ଼ିକୁ ମାନବ ଶରୀରରେ ପରୀକ୍ଷା କରାଯିବ ଭାରତ ବାୟୋଟେକ୍ ଓ ଜାୟଡସ୍ କ୍ୟାଡିଲା ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତିଶେଧକ ବାହାର କରିବା ପାଇଁ ଉଦ୍ୟମକୁ ତ୍ୱରାନ୍ଧିତ କରୁଛନ୍ତି

ଆଉ ଏକ ଭାରତୀୟ ଔଷଧ ନିର୍ମାତା କମ୍ପାନୀ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବ୍ରିଟେନ୍ର ଆଷ୍ଟ୍ରା ଜେନିକା କମ୍ପାନୀ ସହ ଏକ ଚୁକ୍ତିରେ ଉପନିତ ହୋଇଛି

ଏହି ନୂଆ ନିୟମାବଳୀରେ ଲକ୍ଷଣ ଓ ବିଭିନ୍ନ ସ୍ତରରେ ଚିକିତ୍ସାର ଉପାୟ ବିଷୟରେ ଉଲ୍ଲ୍ଖେଖ ରହିଛି

ମନ୍ତ୍ରଣାଳୟ କହିଛି ଏହିସବୁ ଔଷଧ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନୁହେଁ ଓ ଏଗୁଡ଼ିକର ବ୍ୟବହାର କିଛି ସୀମିତ ଶ୍ରେଣୀର ସଂକ୍ରମିତଙ୍କ କ୍ଷେତ୍ରରେ ବ୍ୟବହାର କରାଯିବ ନିୟମ ଅନୁସାରେ ରେମ୍ଡେସିବିର୍ ଔଷଧର ମାତ୍ରା ବିଷୟରେ ମନ୍ତ୍ରଣାଳୟ ଦ୍ୱାରା ସୁପାରିଶ କରାଯାଇଛି

ମନ୍ତ୍ରଣାଳୟ କହିଛି ରେମ୍ଡେସିବିର୍ ଔଷଧ କିଛି ସୀମିତ ରୋଗୀଙ୍କ ପାଇଁ ଜରୁରୀକାଳୀନ ଭାବେ ବ୍ୟବହାର କରାଯାଇଥାଏ ଏହାକୁ ବିଶେଷ ଗୁରୁତର ରୋଗୀମାନଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇନଥାଏ କେବଳ ଯେଉଁମାନଙ୍କୁ ଅକ୍ୱିଜେନ୍ ଦିଆଯାଉଥାଏ ସେହିମାନଙ୍କୁ ଏହି ଔଷଧ ଦିଆଯାଇଥାଏ

ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍କୁ କୋଭିଡ ନାଇଷ୍ଟିନ୍ ସଂକ୍ରମିତମାନଙ୍କୁ ପ୍ରାରମ୍ଭିକ ସ୍ତରରେ ଦିଆଯିବାକୁ ମନ୍ତଶାଳୟ ସୁପାରିଶ କରିଛି ଗୁରୁତର ଅବସ୍ଥାରେ ଥିବା କୋଭିଡ ନାଇଷ୍ଟିନ୍ ରୋଗୀମାନଙ୍କୁ ଏହା ଦିଆଯାଇପାରିବ ନାହିଁ ତେବେ ତୋସିଲିଜୁମାବ ଔଷଧ ବିଶେଷ ଗୁରୁତର ହୋଇନଥିବା ଓ ଅଧିକ ଔଷଧ ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ଦିଆଯାଇପାରେ

ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ଏହା ହେଉଛି ଏପର୍ଯ୍ୟନ୍ତ ପ୍ରଥମ ଘଟଣା

ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ନମ୍ବନା ପରୀକ୍ଷା କରାଯିବା ମଧ୍ୟ ଏହା ହେଉଛି ପ୍ରଥମ ଘଟଣା

ଆଇସିଏମ୍ଆର୍ ଅଧିକରୁ ଅଧିକ ପରୀକ୍ଷାଗାରକୁ ନମ୍ମନା ପରୀକ୍ଷାପାଇଁ ଅନୁମତି ପ୍ରଦାନ କରୁଛି

ପିଏମ୍ ଆଷାଢ଼ ପୃର୍ଣ୍ଣିମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଷାତ୍ ପ୍ରର୍ଷିମା ଅବସରରେ ଉଦ୍ବୋଧନ ଦେଇ କହିଛନ୍ତି ସମଗ୍ର ବିଶ୍ୱ ଆଜି ଏକ ଅନନ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି ଓ ଭଗବାନ ବୁଦ୍ଧଙ୍କର ଆଦର୍ଶରୁ ଏହାର ସ୍ଥାୟୀ ସମାଧାନ ବାହାରିପାରିବ ସେ କହିଛନ୍ତି ଭଗବାନ ବୃଦ୍ଧଙ୍କର ବାଣୀର ପ୍ରାସଙ୍ଗିକତା ପୂର୍ବରୁ ଥିଲା ଓ ଆଜି ବି ରହିଛି ଭବିଷ୍ୟତରେ ମଧ୍ୟ ବୁଦ୍ଧଙ୍କର ବାଣୀର ପ୍ରାସଙ୍ଗିକତା ରହିବ ଶ୍ରୀ ମୋଦି କହିଛନ୍ତି ଯୁବ ପ୍ରତିଭାଶାଳୀ ବ୍ୟକ୍ତିମାନେ ବିଶ୍ୱ ସମ୍ମୁଖୀନ ହୋଇଥିବା ସମସ୍ୟା ଗୁଡ଼ିକର ସମାଧାନ ଖୋଜି ବାହାର କରୁଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତ ବିଶ୍ୱର ସର୍ବବୃହତ୍ତ ଷ୍ଟାଟ୍ଅପ୍ କେନ୍ଦ୍ରରେ ପରିଣତ ହୋଇଛି ଏକବିଂଶ ଶତାବ୍ଦୀକୁ ନେଇ ସେ ବହୁତ ଆଶାବାଦୀ ରହିଛନ୍ତି ଓ ଯୁବକମାନଙ୍କଠାରୁ ବହୁତ କିଛି ଆଶା କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆଶା ନୂଆନୂଆ ପଦ୍ଧତି ଓ ଦୟା କିଭଳି ଦୁର୍ଦ୍ଦଶାକୁ ଦୂରକରେ ତାହାଯଦି କେହି ଦେଖିବାକୁ ଚାହାନ୍ତି ତେବେ ଭାରତର ଷ୍ଟାଟ୍ଅପ୍ କ୍ଷେତ୍ର ଏହାର ଜ୍ୱଳନ୍ତ ଉଦାହରଣ ଯୁବ ସମାଜ ଭଗବାନ ବୁଦ୍ଧଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସେ ସେମାନଙ୍କୁ ନିବେଦନ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ବୌଦ୍ଧସ୍ଥଳୀଗୁଡ଼ିକ ମଧ୍ୟରେ ସଂଯୋଗ ସ୍ଥାପନ ଉପରେ ସରକାର ଆଲୋକପାତ କରୁଛନ୍ତି ସେ କହିଛନ୍ତି କୁଶିନଗର ବିମାନ ବନ୍ଦରକୁ ଏକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପରିଣତ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍ ନିଷ୍ପଭି ନେଇଛି ଏହାଦ୍ୱାରା ସେଠାକୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନେ ସହଜରେ ପହଞ୍ଚି ପାରିବେ

ସେ କହିଛନ୍ତି ଏଥିରେ ଦୟାର ମହତ୍ୱ ଦେଖିବାକୁ ମିଳେ ଓ ଭଗବାନ ବୁଦ୍ଧଙ୍କର ବାଣୀ ଗୁଡ଼ିକ ଉଭୟ ଚିନ୍ତାଧାରା ଓ କାର୍ଯ୍ୟରେ ସରଳତା ପାଇଁ ଅନୁପ୍ରାଣିତ କରିଥାଏ ପ୍ରଧାନମନ୍ତ୍ରୀ କହିଛନ୍ତି ବୌଦ୍ଧଧର୍ମ ସାଧାରଣ ଲୋକ ଗରିବ ଲୋକ ଓ ମହିଳାମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବାକୁ ଶିକ୍ଷା ଦେଇଥାଏ ଓ ଶାନ୍ତି ଏବଂ ଅହିଂସାର ପଥ ଅନୁସରଣ କରିବାକୁ ଅନୁପ୍ରାଶିତ କରିଥାଏ ସେ ପୁଣି କହିଛନ୍ତି ବୁଦ୍ଧଙ୍କର ବାଣୀ ଏକ ସ୍ଥାୟୀ ବିଶ୍ୱ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ ବୁଦ୍ଧଙ୍କର ବାଣୀ ଲୋକମାନଙ୍କୁ ଉଜିବିତ କରାଉ ଏକ୍ୟବଦ୍ଧ ରଖୁ ଭ୍ରାତୃଭାବର ବିକାଶ କରୁ ଓ ଜନସାଧାରଣଙ୍କୁ ସର୍ବଦା ଅନୁପ୍ରାଣିତ କରିଚାଲିଥାଉ ଏହା ସେ କାମନା କର୍ ଚ୍ଚନ୍ତି

କୋଭିଡ୍ ନାଇଷ୍ଟିନ୍ କଟକଣା ସମୟରେ ଲୋକମାନଙ୍କୁ ରିଲିଫ୍ ଯୋଗାଶରେ ସେମାନଙ୍କର କାର୍ଯ୍ୟଗୁଡ଼ିକ ବିଷୟରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା କରିଥିଲେ ବିହାରର ପାର୍ଟି ନେତା ଓ କର୍ମୀମାନଙ୍କ ସହ ବାର୍ତ୍ତାଳାପ ସମୟରେ ଶ୍ରୀ ମୋଦୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ପୂର୍ବ ଭାରତରେ ଅଧିକ ସଂକ୍ରମଣ କରିବ ବୋଲି ଅନେକେ ବିଶ୍ୱାସ କରୁଥିଲେ ଓ ସେହି ଅଞ୍ଚଳର ଦାରିଦ୍ର୍ୟ ଏଭଳି ବିଶ୍ୱାସ ପଛରେ ମୁଖ୍ୟ କାରଣ ଥିଲା କିନ୍ତୁ ଲୋକମାନେ ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ବିଜେପିର ରାଜସ୍ଥାନ ଶାଖା ଦ୍ୱାରା କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଚ୍ଛନ୍ତି

ସେଗୁଡ଼ିକ ମଧ୍ୟରେ ଉଭୟ ଏୟାର ଇଣ୍ଡିଆ ଓ ବେସରକାରୀ ବିମାନଗୁଡ଼ିକ ରହିଛି

ସେହିଦେଶଗୁଡ଼ିକ ମଧ୍ୟରେ ଅଷ୍ଟ୍ରେଲିଆ ବାହାରିନ୍ ବାଂଲାଦେଶ କାନାଡା କର୍ମାନୀ ଜାପାନ କ୍ୱେଥ୍ ମାଲେସିଆ ଓମାନ୍ ସାଉଦୀଆରବ କତ୍ତର ଓ ଫିଲିପାଇନ୍ ରହିଛି ଚତୁର୍ଥପର୍ଯ୍ୟାୟ ବନ୍ଦେ ଭାରତ ମିଶନରେ ବେସରକାରୀ ବିମାନ ଗୁଡ଼ିକ ମଧ୍ୟ ଚଳାଚଳ କରିବେ

ସେଗୁଡ଼ିକ ମଧ୍ୟରେ ଇଣ୍ଡିଗୋ ଓ ଗୋ ଏୟାର ଭଳି ବିମାନ ଚଳାଚଳ ସଂସ୍ଥା ରହିଛନ୍ତି